କାଲିଠାର୍ ସିବିଏସ୍ଇ ଖାତା ଦେଖା ନେଇ ସରକାରଙ୍କ ଅନ୍ତମତି

ଏନେଇ ଆଜି ଗଣମାଧ୍ଧମକୁ ସୂଚନା ଦେଇଛନ୍ତି ପରିବହନ ମନ୍ତୀ ପଦ୍ମନାଭ ବେହେରା ପରିବହନ ମନ୍ତୀ ଶ୍ରୀ ବେହେରା କହିଛନ୍ତି ଯେଉଁମାନେ ଲକ୍ଡାଉନ୍ ଯୋଗୁଁ ଓଡ଼ିଶା ବାହାରେ ଫସି ରହିଛନ୍ତି ସେମାନେ ଓଡ଼ିଶା ଫେରିବାପାଇଁ ପ୍ରକ୍ରିୟା ଚାଲିଛି ଯଦି ସେମାନେ ଚାହିଁବେ ଟ୍ରେନ୍ ବ୍ୟତୀତ ନିଜସ୍ୱ ବ୍ୟବସ୍ଚାରେ ମଧ୍ଧ ଆସିପାରିବେ

ତେବେ ଗଞ୍ଠାମ ଜିଲ୍ଲାରେ ସ୍ଥିତି ଗଞ୍ଠୀର ରହିଛି

ଏଥିରେ ଆସୁଥିବା ଯାତ୍ରୀ ମାନେ ଉଲୁସିତ ହୋଇ ଉଠିଥିଲେ

ଲୋକେ ଏହି ସମୟ ମୁରେ ଆବଶ୍ୟକ ଅତ୍ୟାବଶ୍ୟକ ସାମଗ୍ରୀ କିଶିପାରିବେ

ତେଣୁ ଟ୍ରାକ୍ କିମ୍ଟା ରେଳ ଧାରଣା ଉପରେ ଚାଲିବା ଅତ୍ୟନ୍ତ ଭୟଙ୍କର ଏବଂ ଏହା ସମ୍ମର୍ଶ୍ର ନିଷେଧ